ପରେ ଭାଇରାଲ୍ ହୋଇଥିବା ପ୍ରଶ୍ରପତ୍ର ଓ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇଥିବା ପ୍ରଶ୍ୱପତ୍ର ମଧ୍ଘରେ ସମାନତା ଥିବା ଯୋଗୁଁ ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ଧରେ ଅସନ୍ତୋଷ ଦେଖାଦେଇଛି

ବର୍ଉମାନ ଏ ସମସ୍ତ ଅସ୍ବବଧାର୍ ମହିଳାମାନଙ୍କୁ ମୁକ୍ତି ମିଳିଛି ଉଜ୍ୱଳା କେବଳ ଘରକୁ ଗ୍ୟାସ୍ ସିଲିଣ୍ଡର ଦେଇ ନାହି ବରଂ ମହିଳାମାନଙ୍କୁ ସଶକ୍ତ କରିଛି

ଏବେ ଏହି ଘଟଣା ପାକିସ୍ତାନ ଟେଲିଭିଜନରେ ମଧ୍ଧ ପ୍ରସାରିତ ହୋଇଛି

ନିର୍ବାଚନରେ ଆନ୍ତଃ ରାଜ୍ୟ ସହଯୋଗ ନିହାତି ଆବଶ୍ୟକ ବୋଲି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ବୈଠକରେ ନକ୍କଲ୍ ସମସ୍ୟା ଅପରାଧିକ କାର୍ଯ୍ୟକଳାପ ରୋକିବା ନିର୍ବାଚନବେଳେ ଅର୍ଥ କାରବାରକୁ ନେଇ ଆଲୋଚନା ହୋଇଛି